ପିଏମ୍ ଟ୍ରମ୍ପ ମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୟର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେବେ ବୈଦେଶିକ ମ୍ରଖପାତ୍ର ରବିଶ କ୍ରମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ସେମାନେ ବିଷଦ ଭାବେ ଆଲୋଚନା କରିବେ

ଜର୍ମାନ ଚାନ୍ସେଲର ଅଞ୍ଜେଲା ମର୍କେଲ ଇଟାଲୀ ରାଷ୍ଟ୍ରପତି ଗିଶୋପେ କୋଣ୍ଟେ କତାରର ଏମିର ଶେଖ ତମିମ ବିନ୍ ହମଦ୍ କଲମ୍ବିଆ ରାଷ୍ଟ୍ରପତି ଇଭାନ ଡ୍ରକେ ମର୍କେଜ ନାଇଜେରିଆର ରାଷ୍ଟ୍ରପତି ଇସୌପୌ ମହମଡୌ ନାୟିଆ ରାଷ୍ଟ୍ରପତି ହେଜ୍ ଗେଙ୍ଗୋ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ଭ୍ରଟାନ ପ୍ରଧାନମନ୍ତ୍ରୀ ଲୋତୟେ ସେରିଙ୍ଗ ଏବଂ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ର୍ଟେଙ୍କ ସମେତ ବିଭିନ୍ନ ସରକାରୀ ମ୍ରଖ୍ୟ ମାନଙ୍କ ସହ ସେ ବୈଠକରେ ଯୋଗ ଦେଇଛନ୍ତି ଇଟାଲୀର ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ ବାଣିଜ୍ୟ ପୁଞ୍ଜିନିବେଶ ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବିଷୟରେ ସେ ଆଲୋଚନା କରିଛନ୍ତି ଭାରତ ଓ କାତାର ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ବିଷୟରେ ତମିମ ବିନ୍ ହମଦ୍ଙ୍କ ସହ ବିଷଦ ଭାବେ ଆଲୋଚନା କରିଛନ୍ତି ମାଳଦୀପ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ସମୟରେ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗ ଏବଂ ବିକାଶମଳକ ଭାଗିଦାରୀ ସମ୍ପର୍କରେ ଅଗ୍ରଗତି ସଂକ୍ରାନ୍ତରେ ସେମାନେ ଆଲୋଚନା କରିଛନ୍ତି

ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଳୟଙ୍କାରୀ ବିପଦ ସୃଷ୍ଟି ହେବା ଆଶଙ୍କାକୁ ଦୂର କରିବା ଦିଗରେ ଭାରତ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି ଜାତିସଂଘ ଜଳବାୟୁ ପରିବର୍ତ୍ତନ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦୀ କହିଛନ୍ତି ଜଳବାୟୁ ପରିବର୍ତ୍ତନ ଜନିତ ସଂକଟ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ସୃଷ୍ଟି ହୋଇଥିବା ବିପଦର ମୁକାବିଲା ପାଇଁ ଆହୁରି ଅଧିକ ପଦକ୍ଷେପ ନେବାର ଆବଶ୍ୟକ ରହିଛି ଶ୍ରୀ ମୋଦୀ କହିଛନ୍ତି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଏବେ ସମୟ ଉପନିତ ହୋଇଛି ସ୍ୱଚ୍ଚକାଳୀନ ଏହି ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆବଶ୍ୟକତାକୁ ଗ୍ରହଣ କରିବା ଏବଂ ଲୋଭ ପରିତ୍ୟାଗ କରିବା ଭାରତର ନୀତି ରହିଆସିଛି ବିଶ୍ୱ ନେତାମାନଙ୍କୁ ଅବଗତ କରାଇବାକୁ ଯାଇ ଶ୍ରୀ ମୋଦୀ କହିଛନ୍ତି ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍କୁ ଭାରତରେ ନିଶିଦ୍ଧ କରାଯାଇଛି ଏବଂ ବିଶ୍ୱ ସ୍ତରରେ ଏଭଳି ପଦକ୍ଷେପ ନିଆଯିବା ଉଚିତ୍ ସେ କହିଛନ୍ତି ନବିକରଣ ଶକ୍ତି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛି

ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଲାବେଳେ ଅକସ୍ମାତ୍ ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ସେଠାରେ ଉପସ୍ଥିତ ରହିବା ସମସ୍ତଙ୍କୁ ଚକିତ କରିଦେଇଛି ଜାତିସଂଘ ମହାସଚିବ ଆଷ୍ଟ୍ରୋନିଓ ଗୁଟେରସ୍ ଜଳବାୟୁ ପରିବର୍ତ୍ତନ କ୍ରିୟାନୁଷ୍ଠାନ ସମ୍ମିଳନୀର ଆୟୋଜନ କରିଥିଲେ ସବୁ ଭାଗିଦାରୀ ବିଶେଷ କରି ସରକାରମାନଙ୍କୁ ଗୋଟିଏ ମଞ୍ଚକୁ ଆଣି ମିଳିତ ଭାବେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ପଦକ୍ଷେପ ନେବା ଲକ୍ଷ୍ୟରେ ଏହି ଶୀର୍ଷ ସମ୍ମିଳନୀର ଆୟୋଜନ କରାଯାଇଥିଲା ଦୁର୍ବିପାକ ସମୟରେ ମୌଳିକ ଢାଞ୍ଚାଗୁଡ଼ିକୁ ଦୁର୍ବିପାକରହିତ ଢାଞ୍ଚାରେ ପରିଣତ କରିବା ପାଇଁ ଦେଶଗୁଡ଼ିକୁ ସହାୟତା କରିବା ସକାଶେ ଶ୍ରୀ ମୋଦୀ ଏକ ମେଣ୍ଟ ଗଠନର ଶୁଭାରନ୍ତ କରିଥିଲେ ଏହି ମେଣ୍ଟରେ ଯୋଗ ଦେବା ପାଇଁ ସେ ଜାତିସଂଘର ସବୁ ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ସ୍ୱାସ୍ଥ୍ୟ ସଂକ୍ରାନ୍ତ କାତିସଂଘ ସାଧାରଣ ପରିଷଦ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ମୋଦୀ ଉଦ୍ବୋଧନ ଦେଇଛନ୍ତି ସାର୍ବଜନୀନ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ପାଇଁ ଭାରତ ନେଇଥିବା ପଦକ୍ଷେପ ସଂକ୍ରାନ୍ତରେ ସେ ଉଲ୍ଲେଖ କରିଛନ୍ତି ଏହି ବିଷୟବସ୍ତୁ ଉପରେ ସେ ସାମଗ୍ରୀକ ଆଭମୁଖ୍ୟ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ରକ୍ଷା ସ୍ୱାସ୍ଥ୍ୟ ନିରାକରଣ ଶସ୍ତା ଚିକିତ୍ସା ଯୋଗାଣ କ୍ଷେତ୍ରରେ ବିକାଶ ଏବଂ ମିଶନ୍ ମୋଡ୍ରେ କାର୍ଯ୍ୟକାରିତା ବିଷୟ ସେ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଶସ୍ତାରେ ଚିକିତ୍ସା ଯୋଗାଇ ଦେବା ପାଇଁ ଭାରତ ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବିମା ଆୟୁଷ୍ମାନ୍ ଭାରତ କାର୍ଯ୍ୟକ୍ରମ ଆରମ୍ଭ କରିଛି ହୋମ୍ ମିନିଷ୍ଟର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି କାଗଜ କଲମ ଜନଗଶନା ପ୍ରକ୍ରିୟାକୁ ଡିଜିଟାଲ୍ ଜନଗଣନା ପ୍ରକ୍ରିୟାରେ ପରିବର୍ତ୍ତନ କରାଯିବ ଆଗାମୀ ଜନଗଣନା ସମୟରେ ଅତ୍ୟାଧୁନିକ କାରିଗରୀବିଦ୍ୟା ଉପଯୋଗ କରାଯାଇ ଡିଜିଟାଲ୍ ପ୍ରକ୍ରିୟାକୁ ରୂପାନ୍ତରିତ କରାଯିବ ବୋଲି ସେ କହିଛନ୍ତି

ସେ କହିଛନ୍ତି ଏହି ପ୍ରକ୍ରିୟାରେ ନୂଆ କରି ବିକଶିତ ହୋଇଥିବା ମୋବାଇଲ୍ ଆପ୍ ଜରିଆରେ ଲୋକମାନେ ନିଜର ତଥା ପରିବାର ସଦସ୍ୟଙ୍କର ସବିଶେଷ ସୂଚନା ଅପ୍ଲୋଡ୍ କରିପାରିବେ ଶ୍ରୀ ଶାହା କହିଛନ୍ତି ତଥ୍ୟଗୁଡ଼ିକ ଲିଖିତ ଆକାରରେ ରଖାଯିବା ସଙ୍ଗେ ସଙ୍ଗେ ସବିଶେଷ ବହୁପାକ୍ଷିକ ବିଶ୍ଳେଷଣ ଓ ସାର୍ବଜନୀନ କଲ୍ୟାଣ ତଥା ଅତ୍ୟାଧୁନିକ ସପୂଓ୍ବେୟାର୍ ବ୍ୟବହାର କରିଆରେ ଡିଜିଟାଲ୍ ମାଧ୍ୟମରେ ତଥ୍ୟ ଉପଲବ୍ଧତା କରାଯାଇ ପାରିବ ଗଭ୍ ପେନ୍ସନ୍ ସାତ ବର୍ଷ ଚାକିରି କରିବା ଭିତରେ ଯଦି ଜଣେ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହୁଏ ତାହେଲେ ତାଙ୍କର ପରିବାର ବର୍ତ୍ତମାନ ପେନ୍ସନ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ

ଅକ୍ଟୋବର ପହିଲାରୁ ଏହା କାର୍ଯ୍ୟକାରୀ ହେବ

ତେବେ ଆସନ୍ତାମାସ ପହିଲା ତାରିଖ ପୂର୍ବରୁ ସାତ ବର୍ଷ ଚାକିରୀ ପୂରଣ କରିନଥିବା ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ପାରିବାରିକ ପେନ୍ସନ୍ ବର୍ଦ୍ଧିତ ହାରରେ ଦିଆଯିବ ଇଡି ଜାକିର୍ ନାୟକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇସଲାମିକ୍ ପ୍ରବକ୍ତା ଜାକିର ନାୟକଙ୍କୁ ପଳାତକ ଭାବେ ଘୋଷଣା କରିବାକୁ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି

ଜାତିସଂଘକୁ ସେ ଗାନ୍ଧୀ ସୌର ଉଦ୍ୟାନ ଉପହାର ଦେବେ

ସ୍ୱଚ୍ଚଭାରତ ଅଭିଯାନ ପାଇଁ ଶ୍ରୀ ମୋଦି ବିଲ୍ ଓ ମିଲିନ୍ଦାଗେଟ୍ସ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ଗ୍ରହଣ କରିବେ ଏସ୍ସି ପ୍ରପର୍ଟି ସ୍ରପ୍ରିମକୋର୍ଟ କହିଛନ୍ତି ଏକ ପୌଜଦାରୀ ମାମଲାର ତଦନ୍ତ ଚାଲିଥିବାବେଳେ ପୁଲିସ କୌଣସି ଅସ୍ଥାବର ସମ୍ପତ୍ତିକୁ ଜବତ କରିପାରିବ ନାହିଁ ପ୍ରଧାନବିଚାରପତି ରଞ୍ଜନ ଗୋଗେଇ ଜଷ୍ଟିସ ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ଦାଙ୍କ ଖଣ୍ଡପୀଠ ବମ୍ଧେ ହାଇକୋର୍ଟଙ୍କ ରାୟକ୍ତ କାଏମ ରଖିଛନ୍ତି ମହାରାଷ୍ଟ୍ର ସରକାର ବମ୍ଭେ ହାଇକୋର୍ଟଙ୍କ ରାୟକୃ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ

କର୍ଣ୍ଣାଟକ ଏମ୍ଓଏସ୍ ହୋମ୍ କାଶ୍ମୀର ଉପତ୍ୟକାରେ ବହୁଦିନରୁ ବନ୍ଦ ଥିବା ବିଦ୍ୟାଳୟ ପ୍ରେକ୍ଷାଳୟ ମନ୍ଦିର ଓ ଅନ୍ୟ ଅନୁଷାନଗୁଡ଼ିକୁ ପୁନର୍ବାର ଖୋଲିବା ଲାଗି ସର୍ଭେକାର୍ଯ୍ୟ ଆରମ୍ଭ ହୋଇଛି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ଼ୀ ଗତକାଲି ବେଙ୍ଗାଲ୍ରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସେ କହିଛନ୍ତି ବହ୍ଦଦିନ ହେଲା ବନ୍ଦ ରହିଥିବା ବିଦ୍ୟାଳୟଗ୍ରଡ଼ିକ ପ୍ରନର୍ବାର ଖୋଲିବା ଲାଗି ଏକ କମିଟି ଗଠନ କରାଯାଇଛି କାଶ୍ମୀର ଉପତ୍ୟକାରେ ଉନ୍ନୟନ କାର୍ଯ୍ୟକ୍ରମ ଆରମ୍ଭ ସଂକ୍ରାନ୍ତରେ ସୂଚନା ଦେବାକୁ ଯାଇ ସେ କହିଛନ୍ତି ଶିକ୍ଷାନୁଷାନ ଖୋଲିବା ପାଇଁ ଇଚ୍ଛୁକ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକୁ ସରକାରୀ ଜମି ଯୋଗାଇ ଦିଆଯିବ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଖୋଲିବା ପର୍ଯ୍ୟଟନକୁ ଉତ୍ସାହିତ କରିବା ଏବଂ ନିଯୁକ୍ତି ସକାଶେ ସେନାବାହିନୀ ନୌବାହିନୀ ଓ ବିମାନବାହିନୀ ପକ୍ଷରୁ ଯୋଜନା କରାଯାଉଛି ସେ କହିଛନ୍ତି ଜାମ୍ମୁ ଓ କାଶ୍ମୀର ସରକାରଙ୍କୁ କେନ୍ଦ୍ର ସରକାର ଦେଇଥିବା ଅର୍ଥ ସଂକ୍ରାନ୍ତରେ ତଦନ୍ତ କରିବା ପାଇଁ ଏକ ଦୁର୍ନୀତି ନିବାରଣ ବ୍ୟୁରୋ ଖୋଲାଯିବ

ହରମନପ୍ରିତ୍ କୌରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳରେ ସ୍କ୍ରିତି ମନ୍ଧାନା ଚଳିତ ବର୍ଷର ଅର୍ଜ୍ଜୁନ ପୁରସ୍କାର ବିଜେତା ପୁନମ ଯାଦବ ପ୍ରମୁଖ ଖେଳୁଛନ୍ତି ଅନ୍ୟ ପକ୍ଷରେ ଅଲରାଉଣ୍ଡର ସୁନେ ଲୁସ୍ଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସିଛି